ଏସ୍ସି ସିବିଆଇ ଶାରଦା ଚିଟ୍ଫଶ୍ଡ ମାମଲାରେ ପ୍ରମାଣ ନଷ୍ଟ କରିବା ଏବଂ ତଦନ୍ତରେ ବାଧା ସୃଷ୍ଟି କରିବା ପାଇଁ କୋଲ୍କାତା ପୁଲିସ୍ ଅଫିସରଙ୍କ ବିରୁଦ୍ଧରେ ସିବିଆଇ ଦ୍ୱାରା ଆଗତ ମାନହାନୀ ମୋକଦ୍ଦମା ଉପରେ ସୁପ୍ରିମ୍କୋର୍ଟ ଆସନ୍ତାକାଲି ଶୁଣାଣି କରିବେ ଚିଟ୍ଫଶ୍ଡ ଦୁର୍ନୀତି ମାମଲା ତଦନ୍ତରେ ସହଯୋଗ କରିବାପାଇଁ ପଣ୍ଟିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେବା ଏବଂ ପୁଲିସ୍ କମିଶନର୍ ରାଜ୍ରୀବ୍ କୁମାରଙ୍କୁ ଜେରାପାଇଁ ସିବିଆଇ ପାଖରେ ତାଙ୍କୁ ହାଜର ହେବା ସକାଶେ ସିବିଆଇ ସୁପ୍ରିମ୍କୋର୍ଟରେ ଆଜି ଆବେଦନ କରିଛି ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା ସିବିଆଇ ପକ୍ଷର୍ ସୁପ୍ରିମ୍କୋର୍ଟରେ କହିଛନ୍ତି ଏହି ଘଟଣା ଅତ୍ୟନ୍ତ ନାଟକୀୟ ମୋଡ଼ ନେଇଥିବାରୁ ଆଜି ଏହାର ତୁରନ୍ତ ଶୁଣାଣି କରାଯାଉ ତେବେ ସୁପ୍ରିମ୍କୋର୍ଟ ଆସନ୍ତାକାଲି ଏହା ଉପରେ ଶୁଶାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ରବିବାର ଦିନ ସିବିଆଇର ଏକ ଟିମ୍ କୋଲ୍କାତା ପୁଲିସ୍ କମିଶନର୍ ରାଜୀବ୍ କୁମାରଙ୍କ ବାସଭବନରେ ପହଞ୍ଚିବା ପରେ ସେହି ଟିମ୍କୁ ଅକ୍ସ ସମୟପାଇଁ ଅଟକ ରଖାଯାଇଥିଲା ପାର୍ଲ ଆଡ୍ଜର୍ଣ୍ଣ ପଣ୍ଟିମବଙ୍ଗରେ ସିବିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ ହଟ୍ଟଗୋଳ ହେବାରୁ ଉଭୟ ସଭାରେ କାର୍ଯ୍ୟଧାରା ଆଜି ବାଧାପ୍ରାପ୍ତ ହୋଇଛି

ରାଜ୍ୟସଭାରେ ସଭାକାର୍ଯ୍ୟ ଆରମ୍ଭ ହେବାମାତ୍ରେ ତୃଶମୂଳ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳର ସଦସ୍ୟମାନେ ପଶ୍ଚିମବଙ୍ଗ ପୁଲିସ୍ କମିଶନର୍ ବିରୁଦ୍ଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ନେଇ ହଟ୍ଟଗୋଳ କରିଥିଲେ ତୂଣମୂଳ କଂଗ୍ରେସ ସାଂସଦ ଡେରେକ୍ ଓ'ବ୍ରିଏନ୍ ଏହି ପ୍ରସଙ୍ଗକୁ ଉତ୍ଥାପନ କରି ରାଜନୈତିକ ଉଦ୍ଦେଶ୍ୟ ସାଧନ ଲାଗି କେନ୍ଦ୍ର ସରକାର ସିବିଆଇର ଅପବ୍ୟବହାର କରୁଥିବା ଅଭିଯୋଗ କରିଥିଲେ କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ ସାମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ତାଙ୍କ ପ୍ରତି ସମର୍ଥନ ଜଣାଇଥିଲେ ତା'ପରେ ତୃଶମୂଳ ସାଂସଦମାନେ ସଭାଗୃହର ମଧ୍ୟଭାଗରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନମାନ ଦେଇଥିଲେ

ଲୋକସଭାରେ ତୃଣମୂଳ କଂଗ୍ରେସ ରାଷ୍ଟ୍ରୀୟ ଜନତା ଦଳ ଏବଂ ଅନ୍ୟ ଦଳଗୁଡ଼ିକର ସାଂସଦମାନେ ସିବିଆଇ ପ୍ରସଙ୍ଗ ଉତ୍ଥାପନ କରି ସରକାର ବିରୋଧୀ ସ୍କୋଗାନମାନ ଦେଇଥିଲେ ତେଣେ ରାଫେଲ ଯୁଦ୍ଧ ବିମାନ କ୍ରୟ ସଂକ୍ରାନ୍ତରେ ଯୁଗ୍ମ ସଂସଦୀୟ କମିଟିଦ୍ୱାରା ତଦନ୍ତ ଦାବି କରି କଂଗ୍ରେସର କେତେକ ସାଂସଦ ହୋହାଲ୍ଲା କରିଥିଲେ ଏଭଳି ଗଣ୍ଡଗୋଳିଆ ପରିସ୍ଥିତି ସତ୍ତ୍ୱେ ବାଚସ୍କତି ସୁମିତ୍ରା ମହାଜନ ପ୍ରଶ୍ନକାଳ ପରିଚାଳନା କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ପରିସ୍ଥିତି ସ୍ୱାଭାବିକ ହୋଇ ନ ଥିଲା

ଓଡ଼ିଶା ସେସନ୍ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଅଭିଭାଷଣ ସହ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି

ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗତ ଶନିବାର ଦିନ ଶ୍ରୀ ଶୁକ୍ଲାଙ୍କୁ ସିବିଆଇର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲେ

ଗଙ୍ଗା ଯମୁନା ସରସ୍ୱତୀର ସଙ୍ଗମ ସ୍ଥଳୀରେ ଆକି ବଡ଼ିଭୋରରୁ ଶ୍ରଦ୍ଧାଳୁମାନେ ବୁଡ଼ ପକାଉଛନ୍ତି

ମେଳା ପ୍ରଶାସନ ପକ୍ଷରୁ କୁହାଯାଇଛି ଦେଢ଼କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବା ପାଇଁ କ୍ୟୁ ମେଳାରେ ପହଞ୍ଚି ସାରିଛନ୍ତି

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୌନି ଅମାବାସ୍ୟା ଉପଲକ୍ଷେ ଲୋକମାନଙ୍କୁ ଅଭିନନ୍ଦନ କଣାଇଛନ୍ତି ଘାଟଗୁଡ଼ିକରେ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ୱେଦର ପଞ୍ଜାନ ହରିୟାଣାର ଅଧିକାଂଶ ସ୍ଥାନରେ ବର୍ଷା ହେବ ଓ ଘନକୁହୁଡ଼ି ପଡ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଆସନ୍ତାକାଲିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସେହି ଦୁଇଟିଯାକ ରାଜ୍ୟରେ ବର୍ଷା ହେବ

ଜାତୀୟ ରାଜଧାନୀ କ୍ଷେତ୍ର ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଘଡ଼କୁହୁଡ଼ି ପଡ଼ିଥିବାରୁ ସଡ଼କ ଓ ରେଳପଥରେ ଗମନାଗମନ ବାଧାପ୍ରାପ୍ତ ହୋଇଛି

କୁହୁଡ଼ି ଯୋଗୁଁ ଭଲଭାବରେ ଦେଖାଯାଉ ନ ଥିବାରୁ ଦିଲ୍ଲୀକୁ ଓ ଉତ୍ତର ଭାରତର ଅନ୍ୟ ଅଞ୍ଚଳକୁ ଆସୁଥିବା ଟ୍ରେନ୍ଗୁଡ଼ିକ ବିଳୟରେ ଚଳାଚଳ କରୁଛି ହିମାଚଳ ପ୍ରଦେଶରେ ଆଜିଠାରୁ ଅଧିକ ବର୍ଷା ଓ ବରଫ ପଡ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

ସେ କହିଛନ୍ତି ଆମେରିକା ମାଦୁରୋ ପ୍ରଶାସନ ସହ କଥାବାର୍ତ୍ତା କରିବ ନାହିଁ କାରଣ ସେଠାରେ ଜଘନ୍ୟ କାଣ୍ଡମାନ ଘଟି ସାରିଲାଣି ଏକ ସାକ୍ଷାତ୍କାରରେ ସେ କହିଛନ୍ତି କିଛି ମାସ ପୂର୍ବେ ନିକୋଲାସ୍ ମାଦୁରୋଙ୍କ ସହ ଆଲୋଚନାପାଇଁ ଏକ ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଏହାର ଅନେକ ଦିନ ପରେ ସେ ଜୁଆନ ଗ୍ୱାଇଡୋଙ୍କୁ ବେନେକୁଏଲାର ପ୍ରକୃତ ରାଷ୍ଟ୍ରପତି ଭାବେ ସ୍ୱୀକୃତି ପ୍ରଦାନ କରିଥିଲେ ଶ୍ରୀ ଟ୍ରମ୍ପ୍ କହିଛନ୍ତି ବେନେଜୁଏଲା ଉପରେ ଅର୍ଥନୈତିକ କଟକଣା ଲାଗୁକରି ଓ ସେଠାକାର ସଶସ୍ତ ବାହିନୀକୁ ମାଦୁରୋଙ୍କ ପରିବର୍ତ୍ତେ ଗ୍ୱାଇଡୋଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିବାକୁ କହି ସମସ୍ତ ବିକ୍ସ ଖୋଲା ରଖାଯାଇଛି

ସେ କହିଛନ୍ତି ଲୋକମାନଙ୍କର ନିୟମିତ ସମୟ ବ୍ୟବଧାନରେ ଯାଞ୍ କରିବା ମଧ୍ୟ ଜରୁରୀ ଉପ ରାଷ୍ଟ୍ରପତି କହିଛନ୍ତି କକର୍ଟ ରୋଗକୁ ଶୀଘ୍ର ଚିହ୍ନଟ କରିବା ଓ ଚିକିତ୍ସା କରିବା ଲାଗି ଗ୍ରାମାଞ୍ଚଳରେ କର୍କଟ ଚିକିତ୍ସା କେନ୍ଦ୍ରମାନ ସ୍ଥାପନ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି

ରାଜନାଥ ଡବ୍ଲ୍ ବି ଗଭର୍ଣ୍ଣର୍ ଗତକାଲି ରାତିରେ କୋଲ୍କାତା ପୁଲିସ୍ କମିଶନର୍ଙ୍କ ଉପରେ ସିବିଆଇର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ସବିଶେଷ ବିବରଣୀ ପଠାଇବାପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ପଣ୍ଟିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କୁ କହିଛନ୍ତି ଏକ ଦୂର୍ଭାଗ୍ୟପୂର୍ଣ୍ଣ ଓ ଅପ୍ୟତ୍ୟାଶିତ ଘଟଣା କ୍ରମରେ ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ପୁଲିସ୍ ବାଧା ଦେଇଥିଲା ରାଜ୍ୟର ମୁଖ୍ୟ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଘଟଣାରେ ହସ୍ତକ୍ଷେପ କରି ତ୍ରନ୍ତ ସମାଧାନ କରିବାପାଇଁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଜଣାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପଣ୍ଟିମବଙ୍ଗ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶରେ ଶାରଦା ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତପାଇଁ ସିବିଆଇ ଅଧିକାରୀମାନେ କୋଲ୍କାତା ଯାଇଥିବାବେଳେ ସେମାନଙ୍କୁ ଧମକ ଚମକ ଦିଆଯାଇଥିଲା ଏବଂ ସେମାନଙ୍କ ବ୍ୟକ୍ତିଗତ ନିରାପତ୍ତା ପ୍ରତି ବିପଦ ଦେଖାଦେଇଥିବା ବିଷୟ ସିବିଆଇ ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଅବଗତ କରାଯାଇଥିଲା ଏହି ଘଟଣା ପରେ ସିବିଆଇର କୋଲ୍କାତା କାର୍ଯ୍ୟାଳୟ ଓ ଆବାସିକ ପରିସରରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀକୁ ମୁତୟନ କରିଛି ଟେନିସ୍ ଚେନ୍ନାଇ ଓପନ୍ ଏଟିପି ଚ୍ୟାଲେଞ୍ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହେଉଛି